ଆୟୁଷ୍ କ୍ଷେତ୍ରରେ ବିଶେଷ ଅବଦାନ ଥିବା ବ୍ୟକ୍ତିମାନଙ୍କର ସ୍କାରକୀ ଡାକଟିକଟ୍ ପ୍ରଧାନମନ୍ତ୍ରୀ ଉନ୍କୋଚନ କରିଛନ୍ତି

ପିଏମ୍ ଯୋଗ ଆୱାର୍ଡ଼ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆୟୁଷ୍ ଓ ଯୋଗ ଫିଟ୍ ଇଣ୍ଡିଆ ଅଭିଯାନ ପାଇଁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ସେ କହିଛନ୍ତି ମହାତ୍ମାଗାନ୍ଧି ପ୍ରାକୃତିକ ଚିକିତ୍ସା ପଦ୍ଧତି କୀବନଶୈଳୀରେ ଆପଶେଇବାକୁ ଗୁରୁତ୍ୱ ଦେଉଥିଲେ ସେ କହିଛନ୍ତି ଆୟୁର୍ବେଦ ଓ ଯୋଗର ଗୁରୁତ୍ୱକୁ ପ୍ରତିପାଦନ କରୁଥିବା ବୃହତ୍ ପୁରାତନ ଗ୍ରନ୍ଥଗୁଡ଼ିକ ଭାରତରେ ଉପଲହ୍ଧ ରହିଛି ନ୍ନଆଦିଲ୍ଲୀରେ ଯୋଗର ପ୍ରସାର ଓ ବିକାଶ ପାଇଁ ବିଶେଷ ଅବଦାନ ସକାଶେ ଯୋଗ ପୁରସ୍କାର ପ୍ରଦାନ କଲାବେଳେ ଶ୍ରୀ ମୋଦି କହିଛନ୍ତି ତାଙ୍କ ଜୀବନରେ ଯୋଗ ଓ ଆୟୁର୍ବେଦକୁ ସେ ପୂର୍୍ଣମାତ୍ରାରେ ବ୍ୟବହାର କରୁଛନ୍ତି ଶ୍ରୀ ମୋଦି କହିଛନ୍ତି ଫିଟ୍ ଇଷ୍ଠିଆ ଆରମ୍ଭ ହେବାର ମାତ୍ର ଦିନକ ପରେ ଆୟୁଷ୍ ଓ ଯୋଗ ସମ୍ପର୍କିତ କାର୍ଯ୍ୟକ୍ରମରେ ଯୋଗଦେବା ତାଙ୍କପାଇଁ ଏକ ସଂଯୋଗ

ସୁଷମ ଖାଦ୍ୟ ଓ ସୁସ୍ଥ ଜୀବନଶୈଳୀ ସାମାଜିକ ବ୍ୟବହାର ଏବଂ ପ୍ରାଥମିକ ଚିକିତ୍ସାପାଇଁ ଔଷଧିୟ ବ୍ୟବହାର ଜରିଆରେ ଚିକିତ୍ସା ପଦ୍ଧତି ଅବଲମ୍ବନ କରି ଆୟଷ ଚିକିତ୍ସା କେନ୍ଦ୍ର ମାଧ୍ୟମରେ ଲୋକମାନଙ୍କୁ କ୍ଷମତାପନ୍ନ କରିବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ନିଆଯାଉଛି ପିଏମ୍ ମନୋରମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସକାରାତ୍ମକ ସମାଲୋଚନାକୁ ପସନ୍ଦ କରନ୍ତି ମନୋରମା ପତ୍ରିକା ପକ୍ଷରୁ ଆୟୋଜିତ ଏକ ସାମ୍ବାଦ ସମ୍ମିଳନୀକୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ମୋଦି କହିଛନ୍ତି ବିଭିନ୍ନ ଭାଷାଭାଷୀ ଲୋକମାନଙ୍କୁ ନିକଟତର କରିବା ଏବଂ ସେମାନଙ୍କ ମଧ୍ୟରେ ପ୍ରଭେଦ ଦୂର କରିବା କ୍ଷେତ୍ରରେ ଗଣମାଧ୍ୟମ ପ୍ରଚେଷ୍ଟା କରିବା ଉଚିତ ପ୍ରଧାନମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ଲୋକମାନେ ରେଳଷ୍ଟେସନ୍ଗୁଡ଼ିକରେ ୱାଇ ଫାଇ ସୁବିଧା ବ୍ୟବହାର କରିବା ବିଷୟ ଆଗରୁ କେହି କେହି ଭାବି ନ ଥିଲେ ସେ କହିଛନ୍ତି ଲୋକମାନେ ଏବେ ସ୍ୱଚ୍ଚତା ବିଷୟ କହୁଛନ୍ତି କିନ୍ତୁ କୌଣସି ଯୁବକର ସାଂଜ୍ଞା କ'ଣ ସେ ବିଷୟ କେହି ଭାବ୍ ନାହାନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଅତି ଅକ୍ଷ ସମୟ ମଧ୍ୟରେ ସରକାର ଗରିବ ଲୋକମାନଙ୍କ ପାଇଁ ଦେଢ଼ କୋଟି ଗୃହ ନିର୍ମାଣ କରିଛନ୍ତି ସେ କହିଛନ୍ତି ଭାରତ ହେଉଛି ବହ୍ର ଭାଷାଭାଷୀ ଲୋକମାନଙ୍କର ଏକ ଦେଶ ଯାହା ବିଶ୍ୱରେ ଅନନ୍ୟ ଏହି ଭାଷା ଆମକୁ ଶକ୍ତିଶାଳୀ କରିଛି ବୋଲି ପ୍ରଧାନମନ୍ତ୍ରୀ ମତ ଦେଇଛନ୍ତି ଏନ୍ଆର୍ସି ଫାଇନାଲ୍ ଲିଷ୍ଟ ଆସାମ ସରକାର କହିଛନ୍ତି ଆସନ୍ତାକାଲି ଚୂଡ଼ାନ୍ତ କାତୀୟ ନାଗରିକ ପଞ୍ଜିକା ପ୍ରକାଶ ହେବାକ୍ ଯାଉଥିବାର୍ ଏନେଇ ବିବ୍ରତ ହେବାର କୌଣସି କାରଣ ନାହିଁ ଆକାଶବାଣୀର ଏକ ସମ୍ବାଦ ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ରାଜ୍ୟର ଘରୋଇ ଓ ରାଜନୈତିକ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ କୁମାର ସଞ୍ଜୟ କ୍ରିଷ୍ଣା କହିଛନ୍ତି ସାରା ରାଜ୍ୟରେ ବ୍ୟାପକ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି ସେ କହିଛନ୍ତି ଜାତୀୟ ନାଗରିକ ପଞ୍ଜିକା ପ୍ରକାଶନବେଳେ ନିରାପଭାଜନିତ କୌଣସି ପ୍ରକାର ବିପଦ ନାହିଁ କିନ୍ତୁ ଶାନ୍ତି ରକ୍ଷାପାଇଁ ନିରାପତ୍ତା ବାହିନୀକୁ ସଜାଗ ରଖାଯାଇଛି ଆସ୍ଥା ସୃଷ୍ଟି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମାଜର ବିଶିଷ୍ଟ ବ୍ୟକ୍ତିବିଶେଷ ଓ ଅନ୍ୟାନ୍ୟ ଭଦ୍ରଲୋକମାନଙ୍କ ସାକ୍ଷାତ୍ କରିବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ଶ୍ରୀ କ୍ରିଷ୍ଣା କହିଛନ୍ତି ଚଡ଼ାନ୍ତ ନାଗରିକ ପଞ୍ଜିକାରେ ଯେଉଁମାନଙ୍କର ନାମ ନାହିଁ ବିଦେଶୀମାନଙ୍କପାଇଁ ପ୍ରାଧକରଣରେ ଅପିଲ୍ କରିବାରେ ସେମାନଙ୍କୁ ସୁଯୋଗ ଦିଆଯିବ

କେତେକ ସରଳ ପଦକ୍ଷେପ ମାଧ୍ୟମରେ ଚ୍ଚଡ଼ାନ୍ତ କାତୀୟ ନାଗରିକ ପଞ୍ଜିକାରେ ସେମାନଙ୍କର ନାମ ଯାଞ୍ଚ କରିବାକୁ ରାଜ୍ୟ ସରକାର ବନ୍ଦୋବସ୍ତ କରିଛନ୍ତି

ଗତକାଲି ପ୍ରକାଶିତ ବାର୍ଷିକ ରିପୋର୍ଟରେ ରିଜର୍ଭ ବ୍ୟାଙ୍କ କହିଛି ଦେବାଳିଆ ଆଇନ ଏ କ୍ଷେତ୍ରରେ ଗ୍ରର୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଋଣ ଆଦାୟ ବୃଦ୍ଧି ପାଇଛି ଓ ଏହାର ଫଳସ୍ୱର୍ପ ପ୍ରଞ୍ଜିନିବେଶରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ଦ୍ୱର ହୋଇଛି ରିଜର୍ଭ ବ୍ୟାଙ୍କ୍ କହିଛି ଯୁବକ ଯୁବତୀମାନଙ୍କ ମନରେ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ପ୍ରତି ଥିବା ରହସ୍ୟକୁ ଦୂର କରିବାପାଇଁ ଫେସ୍ବୁକ୍ ଓ ଟ୍ୱିଟର୍ ଭଳି ସାମାଜିକ ଗଣମାଧ୍ୟମରେ ବ୍ୟବହାର କରାଯିବ

ନ୍ତଆଦିଲ୍ଲୀରେ ଏକ ସାମ୍ଭାଦିକ ସମ୍ମିଳନୀରେ ଶ୍ରୀ ଜାଭ୍ଡେକର କହିଛନ୍ତି ଭବିଷ୍ୟତରେ ବନୀକରଣ ପାଇଁ ବଜେଟ୍ ବୃଦ୍ଧି କରିବାକୁ ରାଜ୍ୟମାନେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ସେ କହିଛନ୍ତି କ୍ଷତିପ୍ରରଣ ବନୀକରଣ ପାଣ୍ଡି ଆଇନ ଓ ନିୟମ ଅଧୀନରେ ଏହି ଅର୍ଥକ୍ ଉପଯୋଗ କରାଯିବ ପ୍ରାକୃତିକ ଦୂର୍ବିପାକରେ ଗଛ ନଷ୍ଟ ହୋଇଥିବା କ୍ଷେତ୍ରରେ ନୂଆ ବୃକ୍ଷରୋପଣ ନଦୀକଳିଆ ଅଞ୍ଚଳରେ ମୃତ୍ତିକା କ୍ଷୟକ୍ ରୋକିବାପାଇଁ ବୃକ୍ଷରୋପଣ ବନ୍ୟଜନ୍ତୁ ପରିଚାଳନା ପ୍ରାକୃତିକ ଭାବେ ଜଙ୍ଗଲ ସୃଷ୍ଟି ଜଙ୍ଗଲରେ ନିଆଁ ନିବାରଣ ମୂତ୍ତିକା ସଂରକ୍ଷଣ ଓ ପଶୁପକ୍ଷୀମାନଙ୍କର ବାସସ୍ଥାନ ସଂରକ୍ଷଣ ଦିଗରେ ଏହି ଅର୍ଥକୁ ଖର୍ଚ୍ଚ କରାଯିବ ଜିଓ ଟ୍ୟାଗିଂ ଓ ଭିଡିଓ ସୁଟିଂ ମାଧ୍ୟମରେ ବନୀକରଣ କାର୍ଯ୍ୟର ରୂପାୟନକୁ ତଦାରଖ କରାଯିବ ବୋଲି ଶ୍ରୀ ଜାଭ୍ଡେକର କହିଛନ୍ତି ଆର୍ମି ଚିଫ୍ କାଶ୍ମୀର ଉପତ୍ୟକାରେ ମୋଟାମୋଟି ନିରାପତ୍ତା ସ୍ଥିତି ସମୀକ୍ଷା କରିବାପାଇଁ ପଦାତିକ ବାହିନୀ ମୁଖ୍ୟ କେନେରାଲ୍ ବିପିନ୍ ରାଓ୍ୱତ୍ ଶ୍ରୀନଗରରେ ଯାଇ ପହଞ୍ଚୁଛନ୍ତି ପ୍ରତିରକ୍ଷା ସୂତ୍ରରେ କୁହାଯାଇଛି ନିୟନ୍ତ୍ରଣ ରେଖାରେ ସଶସ୍ତ ବାହିନୀର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପ୍ରସ୍ତୁତିକୁ ସମୀକ୍ଷା କରିବା ସଙ୍ଗେ ସଙ୍ଗେ ସନ୍ତାସବାଦ ଓ ଅନୁପ୍ରବେଶ ବିରୋଧି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପ୍ରସ୍ତୁତିକୁ ମଧ୍ୟ ସେ ସମୀକ୍ଷା କରିବେ ସେନାବାହିନୀର କମାଣ୍ଡରମାନଙ୍କ ସହ ଜେନେରାଲ୍ ରାଓ୍ୱତ୍ ଏବେ ଉତ୍ତର କାଶ୍ମୀର ଜିଲ୍ଲାର ସେନାଛାଉଣୀଗୁଡ଼ିକୁ ପରିଦର୍ଶନ କରୁଛନ୍ତି